ପ୍ରଧାନବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କାନପୁରରେ ଘଟିଥିବା ସେହି ଏନକାଉଣ୍ଟର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗଠିତ ଏହି କମିଶନ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ସଂପନ୍ନ କରିପାରିବେ

ତଦନ୍ତ କମିଶନ୍ର ପୁନର୍ଗଠନ ବିଷୟ ଲୋଡ଼ି କଣେ ଓକିଲ କରିଥିବା ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି

ସ୍ତଶାନ୍ତ ସିଂ ରାଜପ୍ରତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ୟାଇ ପୋଲିସ୍ ଏହି ଘଟଣାର ସମସ୍ତ ଦସ୍ତାବିଜ୍ ଓ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ହୃଷୀକେଶ ରାୟଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସମ୍ଭନ୍ଧରେ ଭବିଷ୍ୟତରେ ଆଉ ଯଦି କୌଣସି ମାମଲା ରୁକୁ ହୁଏ ତାହାର ମଧ୍ୟ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାରଙ୍କୁ ଏ କ୍ଷେତ୍ରରେ ସିବିଆଇକୁ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବିହାରରେ ରୁଜୁ ହୋଇଥିବା ଏଫ୍ଆଇଆର୍କୁ ସୁପ୍ରିମକୋର୍ଟ ବୈଧ ବୋଲି କହିଛନ୍ତି

ଆଜିର ଏହି ନିର୍ଦ୍ଦେଶ କାରି ହେବା ପରେ ମହାରାଷ୍ଟ୍ର ସରକାର ରାୟ ବିରୁଦ୍ଧରେ ଆବେଦନ କରିବାକୁ ଚାହିଁଥିଲେ କିନ୍ତୁ ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ଦେଇନଥିଲେ

କୋବିଡରେ ସଂକ୍ରମିତ ହେବା ହାର ମଧ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି

ଶଙ୍କର ଦୟାଲ ଶର୍ମା ଟ୍ରିବ୍ୟୁଟ୍ ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଆଜି ତାଙ୍କ ୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ଜଣେ ବିଦ୍ୱାନ ବିଶିଷ୍ଟ ଓକିଲ ସ୍ୱାଧୀନତା ସଂଗ୍ରାମ ସ୍ୱନାମଧନ୍ୟ ଲେଖକ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଡକୁର ଶଙ୍କରଦୟାଲ ଶର୍ମା ଦେଶ ଗଠନରେ ତାଙ୍କର ଭୂମିକା ପାଇଁ ଚିରସ୍ତୁରଣୀୟ ହୋଇ ରହିବେ ପିଏମ୍ ଆଡଭାଇଜରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ବର୍ଷା ଋତୁ ସମୟରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ବର୍ଷା ରତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଜରୁରୀ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ପରିସ୍ଥିତିର ନିରନ୍ତର ଅନୁଧ୍ୟାନ କରୁଛନ୍ତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କର ଯତ୍ନ ନେବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଇତିମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀ ସରକାରଙ୍କ ଅଫିସର ଓ ଦିଲ୍ଲୀ ପୌରନିଗମ କର୍ମଚାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ଏହି ବୈଠକରେ ବର୍ଷାଋତୁରେ ବ୍ୟାପୁଥିବା ରୋଗଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି

ମନ୍ତ୍ରୀ କହିଛନ୍ତି ବର୍ଷାରତ୍ରରେ ବ୍ୟାପ୍ରଥିବା ରୋଗଗ୍ରଡ଼ିକର ନିୟନ୍ତ୍ରଣ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୌବାହିନୀର ଉଚ୍ଚପଦସ୍ତ କମାଣ୍ଡରମାନଙ୍କ ଉଦ୍ବୋଧନ ଦେଇ ଶ୍ରୀ ସିଂ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ନୌବାହିନୀ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ ଭ୍ରମିକାଗୁଡ଼ିକର ପ୍ରଶଂସା କରିଛନ୍ତି ନୌବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀର ପ୍ରଥମ ଦିନରେ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂ ମଧ୍ୟ ପ୍ରମୁଖ କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଏହି ତିନିଦିନିଆ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଓ ଏପ୍ରିଲ୍ ମାସରେ ଏହାକୁ ଆୟୋଜନ କରାଯାଇଥାଏ କିନ୍ତୁ କୋଭିଡ୍ ସଂକ୍ରମଣ ଯୋଗୁଁ ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା ଆମ ସମ୍ଘାଦଦାତା ଜଣାଇଛନ୍ତି ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ମହାସାଗରର ସୁରକ୍ଷା କାର୍ଯ୍ୟସ୍ରଚୀର ମୁଖ୍ୟ ପ୍ରସଙ୍ଗ ରହିଛି ଏହାଛଡ଼ା ନୌବାହିନୀର ଆଧୁନିକୀକରଣ ମଧ୍ୟ ସମ୍ମିଳନୀର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି କର୍ମଚାରୀମାନଙ୍କର ତାଲିମ ଓ କଲ୍ୟାଣ ବିଷୟରେ ମଧ୍ୟରେ ଏଥିରେ ସମୀକ୍ଷା କରାଯିବ ରେଲଓ୍ୱେ ସିକ୍ୟୁରିଟି ଭାରତୀୟ ରେଳବାଇ ଏହାର ସୁରକ୍ଷା ପାଇଁ ଡ୍ରୋନ୍ ଭିତ୍ତିକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛି ରେଳମନ୍ତ୍ରୀ କହିଛନ୍ତି ରେଳବାଇ ସୁରକ୍ଷା ବାହିନୀ ଆର୍ପିଏଫ୍ ଏଥିପାଇଁ ବ୍ୟାପକ ମାତ୍ରାରେ ଡ୍ରୋନ୍ଗୁଡ଼ିକର ବ୍ୟବହାର କରିବାକୁ ଯୋଜନା କରୁଛି

ଏହି ଡ୍ରୋନ୍ଗୁଡ଼ିକ ଦକ୍ଷିଣ ପୂର୍ବ ରେଳବାଇ କେନ୍ଦ୍ର ରେଳବାଇ ରାୟବରେଲିର ଆଧୁନିକ କୋଚ୍ ନିର୍ମାଣ କାରଖାନା ଓ ଦକ୍ଷିଣ ପଶ୍ଚିମ ରେଳବାଇରେ ମୁତ୍ୟନ କରାଯିବ

ରେଲ୍ ବାଇସାଇକେଲ୍ ଭାରତୀୟ ରେଳବାଇ ରେଳଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏକ ଅଭିନବ ବ୍ୟବସ୍ଥା ଆରନ୍ଭ କରିଛି

ରେଳ ମନ୍ତ୍ରଣାଳୟ କହିଛି ବର୍ଷାଋତୁରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ସମୟରେ ଟ୍ରେନ୍ ସେବାକୁ ବାତିଲ କରିବାକୁ ପଡ଼ିଥାଏ କିନ୍ତୁ ରେଳ ବାଇସାଇକେଲ ସହାୟତାରେ ଯେକୌଣସି ରେଳଲାଇନ୍ରେ ପହଞ୍ ମରାମତି କାର୍ଯ୍ୟ କରାଯାଇ ପାରିବ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ରେଳ ବାଇସାଇକେଲ୍ ଗ୍ରୀଷ୍ମକାଳୀନ ତଦାରଖ ଓ ଦୈନିକ ପର୍ଯ୍ୟବେକ୍ଷଣ କାର୍ଯ୍ୟ ମଧ୍ୟ କରିପାରିବ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଭାରତୀୟ ରେଳବାଇର ଅନେକ ସେକ୍ନନରେ ରେଳ ଚଳାଚଳ ବନ୍ଦ ରହିଛି ସେହିସବୁ ସେକ୍କନଗୁଡ଼ିକରେ ତଦାରଖ ଓ ସୁରକ୍ଷା କାର୍ଯ୍ୟକୁ ନିଶ୍ଚିତ କରିବା ପାଇଁ ରେଳ ବାଇସାଇକେଲ୍ର ବ୍ୟବହାର କରାଯାଉଛି ପ୍ରେଜ୍ ଲାବାସ ନିର୍ବାଚନ କମିଶନ ଅଶୋକ ଲାବାସାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିନେଇଛନ୍ତି ଶ୍ରୀ ଲାବାସା ଆସନ୍ତା ମାସରେ ଏସୀୟ ବିକାଶ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ୍ ଭାବେ କାଯର୍ଯ୍ୟଭାର ଗ୍ରହଣ କରିବେ ଶ୍ରୀ ଲାବାସା ଗତକାଲି ରାଷ୍ଟ୍ରପତିଙ୍କୁ ତାଙ୍କର ଇସଫା ଦେଇଥିଲେ ଓ ଚଳିତ ମାସ ଶେଷ ସୁଦ୍ଧା ତାଙ୍କୁ ରିଲିଭ୍ କରାଯିବା ପାଇଁ ଅନୁରୋଧ କରିଥିଲେ